ପରୀକ୍ଷା କେନ୍ଦରେ ତ୍ରିସ୍ଠରୀୟ ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି

ସବିଶେଷ ତଥ୍ୟ ଏବଂ ସହଯୋଗ ପାଇଁ ନୋଡାଲ ଅଧିକାରୀଙ୍ଙ ସହ ଯୋଗାଯୋଗ କରିବାକୁ ଶ୍ରୀ କୁଲାଙେ ସୂଚନା ଦେଇଛନ୍ତି

ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି

ଏହି ଅବସରେ ରାଜ୍ୟର ବିଭିନ୍ ସ୍ୱାୟତ୍ତ ସଂସ୍ଥା ପକ୍ଷର୍ କୋଭିଡ୍ କଟକଣା ମଧ୍ଧରେ କେତେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି